ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଆସାମ ମ୍ରଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଏହି ତ୍ରିପକ୍ଷୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି

ଆସାମରେ ବସବାସ କରୁଥିବା ବୋଡୋ ଆଦିବାସୀମାନଙ୍କୁ ଏହି ଚୁକ୍ତି ଦ୍ୱାରା କିଛି ରାଜନୈତିକ ଅଧିକାର ମିଳିବ ଓ କିଛି ଅର୍ଥନୈତିକ ସହାୟତା ଦିଆଯିବ ରାଜିନାମା ସ୍ୱାକ୍ଷର ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଏହା ଆସାମ ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ଏକ ନ୍ନଆ ସକାଳ ଆଶିଦେବ

ପରିଷଦକୃ ଅଳ୍ପକିଛି ରାଜନୈତିକ କ୍ଷମତା ଦିଆଯାଇଥିଲା

ସେହି ଅଞ୍ଚଳକୁ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ ଏରିଆ ଡିଷ୍ଟ୍ରିକ୍ କୁହାଗଲା

ଆଡ ବୋଡୋଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବୋଡୋ ଗୋଷୀଗୁଡ଼ିକ ସହ ଏହି ତ୍ରିପକ୍ଷୀୟ ରାଜିନାମା ବୋଡୋ ଲୋକମାନଙ୍କର ସଂସ୍କୃତିକୁ ଆହୁରି ଅଧିକ ଲୋକପ୍ରିୟ ଓ ସୁରକ୍ଷିତ କରାଇବ

ସେ କହିଛନ୍ତି ବୋଡୋ ଲୋକମାନଙ୍କର ଆଶା ଓ ଆକାଂକ୍ଷାର ପ୍ରରଣ ଦିଗରେ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରତିବଦ୍ଧ

ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପ୍ରରୀ କହିଛନ୍ତି ଏୟାର୍ ଇଣ୍ଡିଆର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି ଓ ସରକାରଙ୍କ ପାଖରେ ବହୁତ କମ୍ ସମ୍ପଳ ରହିଛି ସେ କହିଛନ୍ତି ଏୟାର୍ ଇଣ୍ଡିଆ ରଣଗ୍ରସ୍ତ ହୋଇଥିବାରୁ ବେସରକାରୀ କ୍ଷେତ୍ର ଏହା ପାଇଁ ଆବଶ୍ୟକ ପୁଞ୍ଜି ଯୋଗାଇ ପାରିବ

ଯେଉଁ ସଂସ୍ଥା ଏୟାର୍ ଇଣ୍ଡିଆର ନିଲାମୀ ନେବ ସେହି ସଂସ୍ଥାକୁ ଏହାର ପରିଚାଳନା ନିୟନ୍ତ୍ରଣ ହସ୍ତାନ୍ତର କରାଯିବ ଅମିତ ଶାହା କେଜରିଓ୍ବାଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଆମ୍ ଆଦମୀ ପାର୍ଟିର ତୀବ୍ର ସମାଲୋଚନା କରି ଏହା ଦେଶରେ ବିଭାଜନକାରୀ ଶକ୍ତିଗ୍ରଡ଼ିକ୍ ସମର୍ଥନ କର୍ତ୍ତିବାର ଦୋଷାରୋପ କରିଛନ୍ତି ରିଠାଲା ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଜେଏନ୍ୟୁରେ ଭାରତ ବିରୋଧୀ ସ୍କୋଗାନ୍ ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ କେରା କରିବାକୁ ଦିଲ୍ଲୀ ସରକାର ଅନୁମତି ଦେଇନଥିବାର ଦୋଷାରୋପ କରିଛନ୍ତି ସେ କହିଛନ୍ତି ଦିଲ୍ଲୀ ସରକାର ଗତ ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରତିମାନ ଦେଇଥିଲେ ସେଗୁଡ଼ିକର ପୂରଣ କରିନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କର ସମାଲୋଚନା କରି କେନ୍ଦ୍ର ସରକାରଙ୍କ ଆୟୁଷ୍କାନ୍ ଭାରତ ଭଳି ଯୋଜନା ସେ ଦିଲ୍ଲୀରେ ଲାଗୁ କରିନଥିବାର ମଧ୍ୟ ଶ୍ରୀ ଶାହା ଦୋଷାରୋପ କରିଛନ୍ତି ଇତିମଧ୍ୟରେ ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜରିଓ୍ବାଲ ଆକି ବୱାନା ଓ ନରେଲାଠାରେ ଦୁଇଟି ରୋଡ୍ ଶୋ' କରିଛନ୍ତି ରବିଶଙ୍କର ପ୍ରସାଦ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଦିଲ୍ଲୀର ସହିନବାଗ ବିକ୍ଷୋଭ କିଛି ଅଞ୍ଚ ସଂଖ୍ୟକ ଲୋକମାନଙ୍କ ଦ୍ୱାରା ବହୁ ସଂଖ୍ୟକ ଲୋକଙ୍କୁ ଦବାଇବା ପାଇଁ ଏକ ଉଦ୍ୟମ ମାତ୍ର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେଉଁମାନେ ଭାରତକୁ ଭାଗଭାଗ କରିବାକୁ ଚାହୁଁଛନ୍ତି ସେମାନେ ସହିନବାଗ ପ୍ରଦର୍ଶନରେ ଯୋଗ ଦେଉଛନ୍ତି ଯେଉଁଠି ସେମାନେ ମଧ୍ୟ ଜାତୀୟ ପତାକାର ପ୍ରଦର୍ଶନ କରୁଛନ୍ତି ସେ କହିଛନ୍ତି ଏଭଳି ବିକ୍ଷୋଭ କେବଳ ବିଭାଜନକାରୀ ଶକ୍ତିଗୁଡ଼ିକୁ ଏକ ମଞ୍ଚ ଯୋଗାଉଛି ଏସ୍ସି ମହା ଅପରାଧୀରୁ ରାଜନୈତିକ ନେତା ବନିଥିବା ଅରୁଣ ଗଓ୍ୱଲୀଙ୍କ ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଆଜି ମହାରାଷ୍ଟ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି

ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଯଦି ଜଶକୁ ଫେବ୍ୟାରୀ ପହିଲାରେ ଫାଶୀ ଦେବାକୁ ସ୍ଥିର ହୋଇଛି ତାହେଲେ ଏହା ଏକ ଅଗ୍ରାଧିକାର ବିଷୟ ଏବଂ ଏଥିପାଇଁ ସମ୍ପ୍ରକ୍ତ ଅଫିସରଙ୍କୁ ଆବେଦନ କରିବାକୁ ମୁକେଶ ସିଂହର ଓକିଲଙ୍କୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ କହିଛନ୍ତି ଫାଶୀ ଦିଆଯିବା ମାମଲା ଗୁଡ଼ିକୁ ସର୍ବଦା ଅଗ୍ରାଧିକାର ଦିଆଯାଇଥାଏ

ତାହାର ଏକ କ୍ଷମା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବାପରେ ମୁକେଶ ସିଂହ ରାଷ୍ଟ୍ରପତିଙ୍କୁ ଏକ କ୍ଷମା ଆବେଦନ କରିଥିଲା ପୂର୍ବରୁ ସୁପ୍ରିମକୋର୍ଟ ଅନ୍ୟ ଜଣେ ଦୋଷୀ ଅକ୍ଷୟ କୁମାରର କ୍ଷମା ଆବେଦନକୁ ମଧ୍ୟ ଖାରଜ କରିସାରିଛନ୍ତି ନାଇଡୁ ସିଏଏ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ କୌଣସି ବାହ୍ୟ ଶକ୍ତି ହକ୍ଦାର ନ୍ରହେଁ ଏଭଳି ଘଟଣାଗ୍ରଡ଼ିକ ଉପରେ ବିଦେଶୀ ସଂସ୍ଥାମାନେ ହସ୍ତକ୍ଷେପ କର୍ରଥିବା ବିଷୟରେ ଉଦ୍ବେଗ ପ୍ରକାଶ କରି ଶ୍ରୀ ନାଇଡ଼ କହିଛନ୍ତି ଏଭଳି କାର୍ଯ୍ୟ ସମ୍ପର୍ଶ୍ଣ ଅବାଞ୍ଚିତ ଓ ଅଗ୍ରହଣୀୟ ଭବିଷ୍ୟତରେ ସେମାନେ ଏଭଳି କାର୍ଯ୍ୟର ନିବୃତ ରହିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ଡବ୍ଲ୍ୟୁବି ଆସେମ୍ଘେଲି ସିଏଏ ନାଗରିକ ସଂଶୋଧନ ଆଇନ୍ର ଉଚ୍ଛେଦ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା ଓ ଜାତୀୟ ନାଗରିକ ପଞ୍ଜିକା ପ୍ରତ୍ୟାହାର ଦାବିରେ ଏକ ପ୍ରସ୍ତାବ ଆଜି ପଣ୍ଟିମବଙ୍ଗ ବିଧାନସଭାରେ ଗୃହିତ ହୋଇଛି ରାଜ୍ୟ ସରକାର ଏ ବିଷୟରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୃ ସଭାରେ ସର୍ବସମ୍ମତ ରାୟ ପ୍ରକାଶ ପାଇଛି ଏହି ଅବସରରେ ପ୍ରସ୍ତାବ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏକତ୍ରିତ ହୋଇ କେନ୍ଦ୍ରର ବିଜେପି ନେତୃତ୍ୱ ସରକାରଙ୍କର ସମ୍ମୁଖୀନ ହେବାକୁ ନିବେଦନ କରିଛନ୍ତି ଏପି କାଉନ୍ସିଲ୍ ଆବଲ୍ୟୁସନ୍ ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍ ରାଜ୍ୟ ବିଧାନ ପରିଷଦର ଲୋପ ପାଇଁ ପ୍ରକ୍ରିୟା ଆରମ୍ଭ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଆଜି ଅନୁମୋଦନ କରିଛି ଏହିଭଳି ଆଉ ଏକ ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଗୃହିତ ହେବ ଓ ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ଲାଗି ସେଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ

ହେଲ୍ଥ ସେକ୍ରେଟେରୀ କରୋନା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସ୍ବଦନ ଚୀନ୍ରେ କରୋନା ଭତାଣ୍ର ସଂକ୍ରମଣ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ସଂସ୍ଥା ଓ ହସ୍ୱିଟାଲ୍ଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସେ ମଧ୍ୟ ତାଙ୍କ ମନ୍ତ୍ରଣାଳୟର ବିଭାଗ ଓ ରାଜ୍ୟ ସରକାରଙ୍କର ବିଭାଗଗୁଡ଼ିକର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି

ଏହି ସମୀକ୍ଷା ବୈଠକରେ ଯାଞ୍ଚ୍ ସଚେତନତା ନିଜ ପକ୍ଷରୁ ରିପୋର୍ଟିଂର ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତା କର୍ମଚାରୀ ଓ ଅନ୍ୟ ସଂସ୍ଥାମାନଙ୍କୁ ତାଲିମ୍ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି କରୋନା ଭୂତାଣୁର ମୁକାବିଲା ପାଇଁ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଛି

ଅଲ୍ ପାର୍ଟି ମିଟ୍ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆଗରୁ ସରକାର ଆସନ୍ତା ଗୁରୁବାର ଦିନ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ପାର୍ଲାମେଙ୍କର ଉଭୟ ସଭାରେ ସୁଚାରୁର୍ପେ କାର୍ଯ୍ୟ ସମ୍ପାଦନା ପାଇଁ ସରକାର ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିବେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଗୁର୍ରବାର ଦିନ ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଏହି ସମୟରେ ଶ୍ରୀ ବିର୍ଲା ପ୍ରତ୍ୟେକ ରାଜନୈତିକ ଦଳର ନେତାମାନଙ୍କ ସହଯୋଗ ଲୋଡ଼ିବେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ମଧ୍ୟ ଗୁରୁବାର ଦିନ ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି